ପିଏମ୍ ଫ୍ରେଟ୍ କରିଡ଼ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଦେଶବାସୀଙ୍କ କଷ୍ଟ ଅର୍ଜିତ ଉପାର୍ଜନରୁ ଆଗାମୀ ପିଢ଼ିଲାଗି ନିର୍ମାଣ କରାଯାଉଥିବା ଭିଭିଭୂମିକୁ ଆନ୍ଦୋଳନ ସମୟରେ ନଷ୍ଟ କରାଯିବା ଉଚିତ୍ ନୁହେଁ ଆଜି ଉତ୍ତରପ୍ରଦେଶରେ ନ୍ୟୁ ଭାଉପୁର ନ୍ୟୁ ଖୁର୍ଜା ପୂର୍ବାଞ୍ଚଳ ଉସର୍ଗୀକୃତ ପରିବହନ କରିଡ଼ରକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିବା ଅବସରରେ ସେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଭିଭିଭୂମିର ବିକାଶ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ ବରଂ ଏହା ଭବିଷ୍ୟତ ପିଢ଼ିର ସୁରକ୍ଷା ଲାଗି ଆମର ଦାୟିତ୍ୱ ଏହି ଭିଭିଭୂମି ଦେଶର ଓ ଦେଶବାସୀଙ୍କର ଏହା କୌଣସି ରାଜନୈତିକ ଦଳର ନୁହେଁ ବୋଲି ଶ୍ରୀ ମୋଦୀ କହିଛନ୍ତି ସେ କହିଛନ୍ତି ଏହି ଭିତ୍ତିଭୂମି ଉପରେ ଆକ୍ରମଣର ଅର୍ଥ ଦେଶବାସୀଙ୍କ ଉପରେ ଆକ୍ରମଣ ତେଣୁ ଆମର ଗଣତାନ୍ତ୍ରିକ ଅଧିକାର ହାସଲ କରିବା ଲାଗି ଆନ୍ଦୋଳନ କରିବା ସମୟରେ କୌଣସି ପ୍ରକାର ଭିତ୍ତିଭୂମିକୁ ଆମେ ନଷ୍ଟ କରିବା ଉଚିତ୍ ନୁହେଁ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି କରିଡ଼ର ଆତ୍ମନିର୍ଭର ଭାରତ ଓ କିଷାନ ରେଳସେବା କ୍ଷେତ୍ରରେ ଏକ ବଳିଷ୍ଣ ମାଧ୍ୟମ ଭାବେ ପରିଗଣିତ ହେବ ଏହାଛଡ଼ା ଏହି ଅଞ୍ଚଳରେ ଅର୍ଥନୈତିକ କାରବାର ବୃଦ୍ଧି କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦିଗରେ ଏହି କରିଡ଼ର ନୂତନ ଦ୍ୱାର ଉନ୍ମକ୍ତ କରିବ ଏହି ସଂଯୋଗୀକରଣ ଦ୍ୱାରା ଦେଶର ସାମଗ୍ରୀକ ବିକାଶ ହୋଇପାରିବ ବୋଲି ସେ କହିଛନ୍ତି ସ୍ୱାଧୀନତା ପରବର୍ତ୍ତୀ ସମୟରେ ଏହି କରିଡ଼ରକୁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ଭାବେ ଅବିହିତ କରି ଶ୍ରୀ ମୋଦୀ କହିଛନ୍ତି ଭିଭିଭୂମି ବିକାଶ ଦିଗରେ ତାଙ୍କ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ପୂର୍ବ ସରକାରମାନଙ୍କ ସମୟରେ ରେଳବାଇର ଭିତ୍ତିଭୂମିକୁ ବିକାଶ କରିବା ଉପରେ ଗୁରୁତ୍ୱ ଦିଆଯାଉନଥିଲା ବର୍ଚ ନିର୍ବାଚନରୁ ଫାଇଦା ହାସଲ କରିବା ଲାଗି କେବଳ ଯାତ୍ରୀବାହୀ ଟ୍ରେନ୍ର ସଂଖ୍ୟା ବୃଦ୍ଧି କରାଯାଉଥିଲା ତେବେ ଏହି କରିଡ଼ର ଦ୍ୱାରା ମାଲବାହି ଟ୍ରେନ୍ର କ୍ଷମତା ଦୁଇଗୁଣ ବୃଦ୍ଧି ପାଇଥିବା ବେଳେ ଏହାର ବେଗ ମଧ୍ୟ ତିନି ଗୁଣା ବୃଦ୍ଧି ପାଇଛି ରେଳମନ୍ତ୍ରୀ ପୀୟୂଷ ଗୋଏଲ୍ ଏହି ଉହବରେ ଯୋଗଦେଇ କହିଛନ୍ତି ଏହି ଉତ୍ଗୀକୃତ ପରିବହନ କରିଡ଼ର ଦ୍ୱାରା ବ୍ୟବସାୟ ବାଣିଜ୍ୟ ଓ ବିକାଶ କ୍ଷେତ୍ରରେ ଏକ ନୂତନ ଦିଗ ଉନ୍ମକ୍ତ ହେବ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଥିରେ ଯୋଗଦେଇ କହିଛନ୍ତି ଏହି କରିଡ଼ର ଆଗାମୀ ଦିନରେ ବିକାଶ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବ

ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବା ଫଳରେ କାନ୍ପୁର ଏଟାୱ୍ୱା ଫିରୋଜବାଦ ଓ ଅଲ୍ଲୀଗଡ଼ ସମେତ ନିକଟବର୍ତ୍ତୀ ଅଞ୍ଚଳର ଶିଳ୍ପସଂସ୍ଥାଗୁଡ଼ିକ ସହଜରେ ବ୍ୟବସାୟ କରିପାରିବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରୟାଗରାଜଠାରେ ଅପରେସନ କଣ୍ଟ୍ରୋଲ ସେଣ୍ଟର ଉଦ୍ଘାଟନ କରିଛନ୍ତି ଗେହଲଟ୍ ସ୍କଲାରସିପ୍ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାଓ୍ୱର୍ଚନ୍ଦ ଗେହଲଟ୍ କହିଛନ୍ତି ଅନୁସ୍କଚିତ କାତି ଶିକ୍ଷାର୍ଥୀଙ୍କର କଲ୍ୟାଶ ଲାଗି କେନ୍ଦ୍ ସରକାର ସମ୍ପର୍ଣ୍ଣ ପ୍ରତିଶ୍ରତିବଦ୍ଧ ତେଣୁ ଏହି ବର୍ଗର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଅଧିକ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ସେମାନଙ୍କୁ ଦିଆଯାଉଥିବା ବୃତ୍ତି ଯୋଜନାରେ କେନ୍ଦ୍ର ସରକାର ଏକ ଐତିହାସିକ ପରିବର୍ତ୍ତନ କରିଛନ୍ତି

ତେବେ ଏହି ଯୋଜନାରେ ଉପକୃତ ହେବାକୁ ଥିବା ଛାତ୍ରଛାତ୍ରୀମାନଙ୍କର ବ୍ୟାଙ୍କ୍ ଆକାଉଣ୍ଟ ନମ୍ଭର ତାଲିକା ଯୋଗାଇ ଦେବାକୁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି ବୋଲି ଶ୍ରୀ ଗେହଲଟ କହିଛନ୍ତି ସେଣ୍ଟର ଫାମର୍ ତିନୋଟି ନୃତନ କୁଷି ଆଇନକୁ ନେଇ କାରି ଥିବା ଅଚଳାବସ୍ଥା ଦୂର କରିବା ନିମନ୍ତେ ସରକାର ଆନ୍ଦୋଳନରତ କୃଷକ ସଙ୍ଗଠନଗୁଡ଼ିକ ସହିତ ଆସନ୍ତାକାଲି ଆଉ ଏକ ବୈଠକରେ ଯୋଗଦେବେ ଏହି ଗତିରୋଧ ଦୂର କରିବା ସକାଶେ ଏହା ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ବୈଠକ ହେବ

କୃଷି ଆଇନ ବ୍ୟତୀତ ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ବାୟୁ ପ୍ରଦୂଷଣ ଓ ବିଦ୍ୟୁତ୍ ଶକ୍ତି ସମ୍ପର୍କିତ ଆଇନ ଉପରେ ମଧ୍ୟ ବୈଠକରେ ଆଲୋଚନା ହେବ ଚାଷୀମାନଙ୍କ ଦ୍ୱାରା ଉଡ୍ଚାପିତ କରାଯାଇଥିବା ସମସ୍ତ ନାଯ୍ୟଦାବୀର ଆଲୋଚନା ମାଧ୍ୟମରେ ଉପଯୁକ୍ତ ସମାଧାନ କରାଯାଇ ପାରିବ ବୋଲି ସରକାର ନିଜ ପ୍ରତିଶ୍ରତିବଦ୍ଧତା ଦୋହରାଇଛନ୍ତି

କୃଷି କ୍ଷେତ୍ରର ବିକାଶ ତଥା କୃଷକମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ କେନ୍ଦ୍ରର ଏନ୍ଡିଏ ସରକାର ଆଗାମୀ ଦିନରେ ଉତ୍ତର୍ଗୀକୃତ ଭାବେ କାର୍ଯ୍ୟ କରିଚାଲିବ ବୋଲି ଶ୍ରୀ ମୋଦୀ ପ୍ରତିଶ୍ରତି ଦେଇଥିଲେ ଭିପି ପୁରାତନ ଜ୍ଞାନ ଏବଂ ଆଧୁନିକ ଜ୍ଞାନକୌଶଳ ସହାୟତାରେ ଦେଶକୁ ବିକାଶପଥରେ ଆଗେଇ ନେବା ଲାଗି ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ବୈଜ୍ଞାନିକ ଓ ଗବେଷକମାନଙ୍କୁ ଆହ୍ପାନ ଦେଇଛନ୍ତି ସେ କହିଛନ୍ତି ଭାରତକୁ ଆତ୍ମନିର୍ଭର କରାଇବା ଦିଗରେ ଦେଶର ବୈଜ୍ଞାନିକ ସମ୍ପ୍ରଦାୟକଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି

ଶ୍ରୀ ନାଇଡୁ କହିଛନ୍ତି ଆତ୍ମ ନିର୍ଭର ଭାରତର ମୂଳଦୁଆ ପକାଇବା ସହ ବୈଜ୍ଞାନିକ ଜ୍ଞାନକୌଶଳ ଓ ଗବେଷଣା କ୍ଷେତ୍ରରେ ଆଗାମୀ ପିଢ଼ିଲାଗି ଏହି କେନ୍ଦ୍ର ପ୍ରେରଣା ଯୋଗାଇବ

ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବିଞ୍ଜପ୍ତି କାରି କରାଯାଇଛି ଦେଶରେ କୋଭିଡ୍ ନାଇଷ୍ଟିନ୍ ସକ୍ରିୟ ରୋଗୀ ତଥା ନୂତନ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଥିବାବେଳେ ବିଶ୍ୱର ବିଭିନ୍ନ ସ୍ଥାନରେ ଏହି ମାମଲାର ବୃଦ୍ଧି ଏବଂ ବ୍ରିଟେନ୍ରେ ନୂଆ ରୂପର ଭୂତାଣୁ ଆତ୍ମପ୍ରକାଶ କରିବା ଘଟଣାକୁ ଦୂଷ୍ଟିରେ ରଖି ପୂର୍ବଭଳି ସତର୍କତା ଓ ଅବରୋଧର ଆବଶ୍ୟକତା ରହିଛି ବୋଲି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି

ଓଡ଼ିଶା ସରକାର ଓଡ଼ିଶାରେ ସରକାରୀ ବିଦ୍ୟାଳୟରେ ପାଠପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଏଣିକି ରାଜ୍ୟର ମେଡିକାଲ୍ ଓ ଇଞ୍ଜିନିୟରିଂ ମହାବିଦ୍ୟାଳୟଗୁଡ଼ିକରେ ସ୍ଥାନ ସଂରକ୍ଷଣ ରଖାଯିବ ବୋଲି ରାଜ୍ୟ କ୍ୟାବିନେଟ୍ ନିଷ୍ପଭି ନେଇଛନ୍ତି ଏହି ନିଷ୍କଭି ଅନୁଯାୟୀ ଓଡ଼ିଶା ହାଇକୋର୍ଟର କଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ

ତେଣୁ ବିଭିନ୍ନ ମେଡିକାଲ୍ ଓ ଇଞ୍ଜିନିୟରିଂ ମହାବିଦ୍ୟାଳୟରେ ସେମାନେ ଯେଭଳି ଉପଯୁକ୍ତ ସ୍ଥାନପାଇପାରିବେ ସେଥିଲାଗି ସରକାର ଏଭଳି ନିଷ୍କଭି ନେଇଛନ୍ତି